ନ୍ତଆଦିଲ୍ଲୀଠାରେ ଏହି ଆଲୋଚନାରେ ଇନୋଭେସନ୍ ବା ଅଭିନବତା ଭପରେ ଆଲୋଚନା ଆରମ୍ଭ ହୋଇଛି ସରକାର ଘରୋଇ ଓ ଶିକ୍ଷାବିତ୍ଙ୍କୁ ନେଇ ମିଳିତ ଉଦ୍ୟମରେ ଅଭିନବତା କ୍ଷେତ୍ରରେ କିପରି ଅଗ୍ରଗତି କରିହେବ ତାହା ଏହି ଉଚ୍ଚସ୍ତରୀୟ ବୈଠକର ଉଦ୍ଦେଶ୍ୟ ଦୁଇଦେଶ ମିଳିତ ଭାବେ ବିଭିନ୍ନ କ୍ଷେତ୍ରରେ ନୂଆ ନୀତି ପ୍ରଶୟନ କରି ତାର ମିଳିତ କାର୍ଯ୍ୟକାରିତା ପାଇଁ ବାଟ ବାହାର କରିବେ ବିଶେଷ କରି ବର୍ଯ୍ୟବସ୍ତର ପୁନଃଚକ୍ରିକରଣ କରି ଏହାର ବ୍ୟବହାର ଡିକିଟାଲ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆର୍ଟିଫିସିଆଲ୍ ଇକ୍ଷେଲିଜେନ୍ସ ନିରନ୍ତର ଉର୍ଜା ଯୋଗାଣ ଏବଂ ଭବିଷ୍ୟତର ଗତିଶୀଳତା ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦୁଇ ଦେଶ ମିଳିମିଶି କାମ କରିବେ କୃଷି କ୍ଷେତ୍ରରେ ଫସଲର ଅବଶେଷକୁ ଜୈବ କୋଇଲାରେ ପରିଣତ କରିବା ପାଇଁ ଏହି ଅବସରରେ ଏକ ମିଳିତ ପ୍ରକଳ୍ପ ଘୋଷଣା କରାଯାଇଛି ମୋହାଲିଠାରେ କାତୀୟ କୃଷି ଖାଦ୍ୟ ଜୈବ ପ୍ରତିଷ୍ଠାନ ଏବଂ ସ୍ୱିଡେନ୍ର ବାୟୋନଡେଭ୍ ସଂସ୍ଥା ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରିବେ ବାୟୋନଡେଭ୍ଠାରେ ଥିବା ଏକ ପ୍ଲାଙ୍କ ନଡ଼ା ଓ ଅନ୍ୟାନ୍ୟ ଫସଲଅବଶେଷକୁ ବ୍ୟବହାର କରି ଉଚ୍ଚମାନର ଜେବକୋଇଲା ଉତ୍ପାଦନ କର୍ତ୍ତି

ମେକ୍ ଇନ୍ ଇଣ୍ଡିଆ ଷ୍ଟାର୍ଟଅପ୍ ଇଣ୍ଡିଆ କ୍ଲିନ୍ ଇଣ୍ଡିଆ ଡିଜିଟାଲ୍ ଇଣ୍ଡିଆ ଏବଂ ସ୍କାର୍ଟସିଟି କାର୍ଯ୍ୟକ୍ରମରେ ଭାରତ ସ୍ୱିଡେନ୍କୁ ଏକ ମହତ୍ୱପୂର୍ଣ୍ଣ ଅଂଶିଦାର ଭାବେ ଦେଖୁଛି ଭାରତ ଗସ୍ତରେ ଆସିଥିବା ସ୍ପିହେନ୍ ନରେଶ କାର୍ଲ ଷୋଡ଼ଶ ଗୁସ୍ତାଫ ଏବଂ ରାଣୀ ସିଲଭିଆଙ୍କ ସମ୍ମାନାର୍ଥେ ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଏକ ଭୋଜିସଭାର ଆୟୋଜନ କରାଯାଇଥିଲା ଏଥିରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ରାଜଦମ୍ପତିଙ୍କୁ ସ୍ୱାଗତ କରିବା ସହ ଦୁଇଦେଶର ନିବିଡ଼ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ ରାଷ୍ଟ୍ରପତି କହିଥିଲେ ଭାରତରେ ସ୍ପିଡେନ୍ର କମ୍ପାନୀମାନେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛନ୍ତି ଏ କ୍ଷେତ୍ରରେ ଆହୁରି ଅନେକ ସୁଯୋଗ ରହିଛି ଏବଂ ସେମାନେ ତାହାର ସମ୍ପୂର୍ଣ୍ଣ ଉପଯୋଗ କରିବା ଆବଶ୍ୟକ ସ୍ୱଚ୍ଛ ଟେକ୍ନୋଲୋଜୀ ବର୍ଯ୍ୟବସ୍ତୁର ପୁନଃ ବିନିଯୋଗ ଜଳ ପରିଚାଳନା ଏବଂ ନୂଆପିଢ଼ିର ଟେକ୍ନୋଲୋଜୀ ବାହାର କରିବା କ୍ଷେତ୍ରରେ ସ୍ୱିଡେନ୍ର କମ୍ପାନୀମାନେ ଭାରତ ପାଇଁ ବିଶେଷ ସହାୟକ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଏବେ ବିଶ୍ୱରେ ଯେଉଁ ଜଳବାୟୁ ସଂକଟ ଦେଖା ଦେଇଛି ତାହାର ମୁକାବିଲା କରିବା ପାଇଁ ସ୍ପିଡେନ୍ ଓ ଭାରତ ସଂକଳ୍ପବଦ୍ଧ ଏ ଦିଗରେ ଦୁଇଦେଶ ମଧ୍ୟରେ ମିଳିତ ପ୍ରୟାସ ଆରମ୍ଭ ହୋଇଛି ନୂଆ ଟେକ୍ନୋଲୋଜି ବ୍ୟବହାର ମାଧ୍ୟମରେ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ ଉଦ୍ୟମ କରାଯାଉଛି ଭାରତର ନେତୃତ୍ୱରେ ଗଠିତ ହୋଇଥିବା ଆନ୍ତର୍ଜାତିକ ସୌରମେଣ୍ଟରେ ଯୋଗଦେବାକୁ ଶ୍ରୀ କୋବିନ୍ଦ ସ୍ୱିଡେନ୍କୁ ଆମନ୍ତ୍ରଣ କରିଛନ୍ତି ଏହି ଅବସରରେ ଦୁଇଦେଶ ମଧ୍ୟରେ ମେରୁ ଅଞ୍ଚଳ ଗବେଷଣା ସାମୁଦ୍ରିକ ବିଷୟ ଏବଂ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି

ତାଙ୍କ ନେତୃତ୍ୱରେ ୟୁରୋପୀୟ କମିଶନ୍ ସଫଳତାର ନୂଆ ପାହାଚରେ ପହଞ୍ଚିବ ଏବଂ ଭାରତ ସହ ଏହାର ସମ୍ପର୍କ ଅଧିକ ନିବିଡ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ସୁଶ୍ରୀ ଲିଏନ୍ଙ୍କ ସହ ଏହି ଅବସରରେ ସେ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରି ତାଙ୍କୁ ଅଭିନନ୍ଦନ କଣାଇଛନ୍ତି ବ୍ରସେଲ୍ସଠାରେ ପରବର୍ତ୍ତୀ ଭାରତ ୟୁରୋପୀୟ ୟୁନିୟନ୍ ଶିଖର ବୈଠକରେ ଯୋଗଦେବାକୁ ସୁଶ୍ରୀ ଲିଏନ୍ ପ୍ରଧାନମନ୍ତ୍ରୀଙ୍କୁ ଏହି ଅବସରରେ ନିମନ୍ତ୍ରଣ କରିଛନ୍ତି ତାଙ୍କ ନିମନ୍ତ୍ରଣ ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ସମ୍ମତୀ ଜଣାଇଛନ୍ତି ହାଇଦରାବାଦ କେସ୍ ପାର୍ଲାମେଣ୍ଟ ହାଇଦରାବାଦ ବଳାକାର ଘଟଣାର ଗତକାଲି ପାର୍ଲାମେଣ୍ଟର ଉଭୟ ସଭାରେ ନିନ୍ଦା କରାଯାଇ ଯେଉଁମାନେ ଏହି କଘନ୍ୟକାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି ରାଜ୍ୟସଭାରେ ଏହି ଘଟଣାର ନିନ୍ଦା କରି ଦଳ ନିର୍ବିଶେଷରେ ସବୁ ରାଜନୈତିକ ଦଳର ନେତାମାନେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ନ୍ୟାୟିକ ତଥା ପୁଲିସ୍ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଦାବି କରିଥିଲେ ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ଏଭଳି ଘଟଣାଗୁଡ଼ିକ ଉପରେ ଉଦ୍ବେଗ ପ୍ରକାଶ କରି କେବଳ ଆଇନ୍ ପ୍ରଶୟନ କରିଦେବା ଯଥେଷ୍ଟ ନୁହେଁ ବୋଲି କହିଥିଲେ ସେ କହିଥିଲେ ହାଇଦରାବାଦ ଘଟଣା ଦେଶ ପାଇଁ ଲଜାଜନକ ବିରୋଧୀ ଦଳ ନେତା ଗୁଲାମନବୀ ଆକ୍ରାଦ କହିଛନ୍ତି ସମଗ୍ର ଦେଶ ଓ ସମାଜ ଏହି ଜଘନ୍ୟ ଅପରାଧ ବିରୁଦ୍ଧରେ ଏକାଠି ହେବା ଆବଶ୍ୟକ ଲୋକସଭାରେ ସର୍ବସମ୍ମତି କ୍ରମେ ଏହି ବଳାକାର ଓ ହତ୍ୟା ଘଟଣାର ନିନ୍ଦା କରାଯାଇଛି ଏ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଲୋକସଭାରେ ପ୍ରତିଶ୍ରତି ଦେଇଛନ୍ତି ଅପରାଧ ଘଟାଇଥିବା ବ୍ୟକ୍ତିମାନଙ୍କର ଶୀଘ୍ର ବିଚାର କରାଯାଇ ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ କଡ଼ା ଆଇନ୍ ପ୍ରଣୟନ ଲାଗି ମଧ୍ୟ ସରକାର ପ୍ରସ୍ତତ ଥିବାର ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସରକାର ଏ ବିଷୟରେ ଆଲୋଚନାକୁ ଏଡ଼ାଉ ନାହାନ୍ତି ଓ ଅପରାଧୀମାନଙ୍କର ଦଶ୍ଚବିଧାନ ପାଇଁ କଠୋର ଆଇନ୍ ପ୍ରଶୟନ କରିବାକୁ ପ୍ରସ୍ତୁତ ଅଛନ୍ତି ସେ କହିଛନ୍ତି ଅଭିଯୁକ୍ତମାନଙ୍କୁ କଠୋର ଦଶ୍ଚ ଦିଆଯିବା ପାଇଁ ସଭାରେ ସର୍ବସମ୍ମତିକ୍ରମେ ପ୍ରକାଶ ପାଇଥିବା ରାୟ ସହ ସେ ଏକମତ

ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ

ଅନ୍ୟ ପକ୍ଷରେ ଦ୍ୱିତୀୟ ଓ ତୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି

ବିଭିନ୍ନ ରାଜନୈତିକ ଦଳଗ୍ରଡ଼ିକର ତୁଙ୍ଗନେତାମାନେ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଜୋର୍ସୋରରେ ପ୍ରଚାର ଚଳାଇଛନ୍ତି ବିଜେପି କଂଗ୍ରେସ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଜେଏମ୍ଏମ୍ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍ ୟୁନିୟନ୍ ଏଜେଏସ୍ୟୁ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ଜେଭିଏମ୍ ସମେତ ଅନ୍ୟାନ୍ୟ ଦଳର ନେତୃବୂନ୍ଦ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇଟି ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଖୁଷ୍ଟିର ବିର୍ସା କଲେଜ ଷ୍ଟାଡିୟମ୍ରେ ପ୍ରଥମ ନିର୍ବାଚନ ସଭା ଅନୁଷ୍ଠିତ ହେବାକୁ ଥିବାବେଳେ ଜାମସେଦପୁରର ଗୋପାଳ ମଇଦାନରେ ଦ୍ୱିତୀୟ ସଭା ଅନୁଷ୍ଠିତ ହେବ

ଏ ସମ୍ପର୍କରେ ସ୍ବଚନା ଦେଇ ମ୍ରଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଠାଲ କହିଛନ୍ତି ଯେ ବିନୟ ଶର୍ମା ନାମକ ଏହି ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଆଦେଶ ମିଳିଛି ଫାଶିଦଣ୍ଡରୁ ରକ୍ଷା ପାଇବା ପାଇଁ ସେ ଉପରାଜ୍ୟପାଳ ଅନୀଲ ବାଇଜଲଙ୍କୁ ଆବେଦନ କରିଥିଲା ତେବେ ତାହାକୁ ଉପରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି

ବିହାରର ମୁକ୍ତାଫରପୁରର ବାସିନ୍ଦା ସିବାଙ୍ଗୀ ପାଇଲଟ ଭାବେ ଭାରତୀୟ ନୌସେନାରେ ଜଣେ ଶିକ୍ଷାନବିସ ଭାବେ ଗତବର୍ଷ ଜୁନ୍ରେ ଯୋଗ ଦେଇଥିଲେ

ବୁଟେଲ୍ ଟ୍ରେନ୍ ମୁମ୍ବାଇ ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମେତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୃଳକ ପ୍ରକଳ୍ପର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଭଦ୍ଧବ ଠାକରେ ନିର୍ଦ୍ଦେଶ ଦେଇଛନ୍ତି

ଶ୍ରୀ ଠାକରେ କହିଛନ୍ତି ଯେ ଏସବୁ ପ୍ରକଳ୍ପର ଆର୍ଥିକ ସ୍ଥିତି ସମ୍ପର୍କରେ ସରକାର ଶ୍ୱେତପତ୍ର ପ୍ରକାଶ କରିବେ ମହାରାଷ୍ଟ୍ର ସିଏମ୍ କେସ୍ ମହାରାଷ୍ଟ୍ରରର ରତ୍ନଗିରି ଜିଲ୍ଲାର ନନାରଠାରେ ବହୁ କୋଟି ଟଙ୍କାରେ ନିର୍ମାଣାଧୀନ ତେଳ ବିଶୋଧନ ପ୍ରକଳ୍ପକୁ ବିରୋଧ କରି ମାମଲାର ସମ୍ମୁଖୀନ ହୋଇଥିବା ଆନ୍ଦୋଳନକାରୀଙ୍କ ଉପରୁ କେଶ୍ ପ୍ରତ୍ୟାହାର କରିନେବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ଦ୍ଦେଶ ଦେଇଛନ୍ତି ତିନି ଲକ୍ଷ କୋଟି ଟଙ୍କାର ଏହି ପ୍ରକଳ୍ପକୁ ଶିବସେନା ବିରୋଧ କରୁଥିଲା ଦଳ କ୍ଷମତାକୁ ଆସିଥିଲେ ଆନ୍ଦୋଳନାକାରୀଙ୍କ ଉପରୁ ମକଦ୍ଦୋମା ପ୍ରତ୍ୟାହାର କରାଯିବ ବୋଲି ନିର୍ବାଚନ ସଭାରେ ଶ୍ରୀ ଠାକରେ ପ୍ରତିଶ୍ରତି ଦେଇଥିଲେ

ସେହିପରି ବିଶ୍ୱରଜିତ୍ ଶ୍ରୀଖୋମ୍ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି